ଇତିମଧ୍ୟରେ ଭାରତର ଜଙ୍ଗଲାଞ୍ଚଳରେ ମଧ୍ୟ ବୃଦ୍ଧି ଘଟିଛି

ଐତିହାସିକ ପ୍ୟାରିସ୍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ପାଳନ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହୋଇଛି ପ୍ୟାରିସ୍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି ଜାତିସଂଘ ସହଭାଗିତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବୈଠକର ନିସ୍କର୍ଷ ଯୁବପିଢ଼ି ଏବଂ ଆଗାମୀ ବଂଶଧରମାନଙ୍କୁ ଏ କ୍ଷେତ୍ରରେ ଅଧିକ ପ୍ରୋହାହିତ କରିବ ପିଏମ୍ ଫିକି କୋବିଡ ନାଇଷ୍ଟିନ୍ ସଂକ୍ରମଣ ପରିପ୍ରେକ୍ଷୀରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉତ୍ଥାନ ପତନ ସତ୍ତ୍ୱେ କ୍ଷେତ୍ରରେ ସୁଧାର ଘଟୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି

ସେ କହିଛନ୍ତି ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଦେଶ ଅନେକ କିଛି ଶିକ୍ଷାଲାଭ କରିଛି ପ୍ରଧାନମନ୍ତ୍ରୀ ଏଥିପାଇଁ ଦେଶର ଉଦ୍ୟୋଗପତି ଯୁବସମାଜ କୃଷକ ଓ ଜନସାଧାରଣଙ୍କୁ ଶ୍ରେୟ ଦେଇଛନ୍ତି ସେ କହିଛନ୍ତି ଭାରତ ଏହାର ନାଗରିକଙ୍କର ଜୀବନକୁ ସବୁଠୁ ଅଧିକ ମୂଲ୍ୟବାନ ବିବେଚନା କରେ ଓ ସେମାନଙ୍କର ଜୀବନରକ୍ଷା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ବେସରକାରୀ କ୍ଷେତ୍ କେବଳ ଦେଶୀୟ ଚାହିଦାର ପୂରଣ କରିନାହିଁ ବିଦେଶରେ ମଧ୍ୟ ଭାରତୀୟ ସାମଗ୍ରୀର ଚାହିଦା ବୃଦ୍ଧି କରାଇପାରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ ଉଉମମାନର ପଦାର୍ଥ ଉତ୍ପାଦନ କରିବା ଓ ଭାରତୀୟ ଶିଳ୍ପଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ସମକକ୍ଷ ଓ ପ୍ରତିଯୋଗିତା ସମ୍ପନ୍ନ କରାଇବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରାଯାଇଛି ସେ କହିଛନ୍ତି ଭାରତରେ ବିଶ୍ୱର ସର୍ବବୃହତ ସିଧାସଳଖ ବ୍ୟାଙ୍କ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି

ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ କ୍ଷୁଦ୍ର ବୁଲାବିକାଳିମାନେ ଡିଜିଟାଲ ପେମେଣ୍ଟ ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୁଷ୍ମାନ୍ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ମୋଟା ମୋଟି ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରରେ ବିପ୍ଲବ ଆଶିଦେଇଛି ଆୟୁଷ୍ମାନ୍ ଭାରତ କାର୍ଯ୍ୟକ୍ରମରେ ରୋଗ ହେବାକୁ ନ ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି ଏ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଆୟୁଷ୍ମାନ୍ ଭାରତର ଦୁଇ ମୁଖ୍ୟ ଶାଖା 'ସ୍ୱାସ୍ଥ୍ୟ ଓ ୱେଲ୍ନେସ୍ କେନ୍ଦ୍ର' ଏବଂ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା' ମାଧ୍ୟମରେ ସରକାର ଶସ୍ତାରେ ଉତ୍ତମମାନର ସ୍ପାସ୍ଥ୍ୟସେବା ଯୋଗାଉଛନ୍ତି

ମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍' ଦେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥାପନର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ଦେଇଛି ମନ୍ତ୍ରୀ ପଞ୍ଚମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଉନ୍କୋଚନ କରିଛନ୍ତି ଏଥିରେ ଦେଶର ଜନସାଧାରଣ ସେମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟରେ ସବିସ୍ତୃତ ତଥ୍ୟ ରହିଛି

ସେ କହିଛନ୍ତି କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ସଂସ୍କାରର ସୁଫଳ ଚାଷୀମାନେ ପାଇବାକୁ ଆରୟ କରିଛନ୍ତି ଆଧୁନିକ ଜ୍ଞାନକୌଶଳ ଉପଯୋଗ ଦ୍ୱାରା ଚାଷୀମାନେ ଯେଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ସେଥିଲାଗି କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ଡାଟା ବ୍ୟାଙ୍କ୍ ଦ୍ୱାରା କୃଷକଙ୍କ ପାଇଁ ମୃତିକା ସ୍ୱାସ୍ଥ୍ୟ ବନ୍ୟାର ଆଗୁଆ ସୂଚନା ତଥା କୃଷି କ୍ଷେତ୍ରେରେ ଜମିକମା ରେକର୍ଡକୁ ସୁସଂହତ କରାଯାଇପାରିବ ବୋଲି ଶ୍ରୀ ତୋମର କହିଛନ୍ତି ସେ କହିଛନ୍ତି କୃଷକଙ୍କୁ କୃଷିଜାତ ଦ୍ରବ୍ୟର ଲାଭାଂଶ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଦଶମ 'ନଲେଜ୍ ଏକ୍ନଚେଞ୍ଜ୍' ସମ୍ମିଳନୀରେ ଯୋଗଦେଇ ଶ୍ରୀ ତୋମର କହିଛନ୍ତି ବର୍ଭମାନର ସଂସ୍କାର କୃଷି କ୍ଷେତ୍ର ପାଇଁ ଯୁବପିଢ଼ିଙ୍କୁ ଆକର୍ଷିତ କରିବ

ମନ୍ତ୍ରଶାଳୟ କହିଛି ସରକାରଙ୍କ ନିୟମର କଡାକଡି ଭାବେ ପାଳନ ଓ ଠିକ୍ ସମୟରେ ଚିକିତ୍ସା ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ କୋବିଡ୍ ମୃତ୍ୟୁହାର ହ୍ରାସ ପାଇଛି

ଭାରତ ଭଳି ଏକ ବିଶାଳ ଜନସଂଖ୍ୟା ରାଷ୍ଟରେ ଟିକାକରଣ ବ୍ୟବସ୍ଥା କଷ୍ଟକର ହେବ ବୋଲି ପୂର୍ବରୁ ବିବେଚନା କରାଯାଉଥିବା ବେଳେ ଦେଶର ନିର୍ବାଚନୀକଳକୁ ଉପଯୋଗ କରି ଟିକା ବ୍ୟବସ୍ଥା ପାଇଁ ଯୋଜନା କରାଯାଇଛି ବୋଲି ଭାରତର ଟିକା ପରିଚାଳନା ବିଶେଷଜ୍ଞ ଗୋଷ୍ଠୀ ମୁଖ୍ୟ ଭିକେ ପଲ୍ କହିଛନ୍ତି ସେ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଅତ୍ୟନ୍ତ କରୁରୀଥିବା ଲୋକମାନଙ୍କୁ ଟିକା ଦିଆଯିବ

ଆନ୍ଧ୍ରପ୍ରଦେଶର ଏଲୁରୁ ଅଞ୍ଚଳରେ ଏବେ ଦେଖାଦେଇଥିବା ଅଜଣା ରୋଗ ଏବଂ ଆକ୍ରାନ୍ତଙ୍କ ସମ୍ପର୍କରେ ଏହି ଦୁଇ ବରିଷ ଅଧିକାରୀ ଶ୍ରୀ ନାଇଡ଼ୁଙ୍କୁ ଅବଗତ କରାଇଛନ୍ତି ଏହି ଅଜଣା ରୋଗ ପ୍ରଭାବରେ ଲୋକମାନଙ୍କୁ ହାଲିଆ ଲାଗିବା ମୁଣ୍ଡ ବୁଲାଇବା ଏବଂ ବାନ୍ତି ହେବା ସହ କେତେକ କ୍ଷେତ୍ରରେ ସେମାନେ ମୁର୍ଚ୍ଛା ହେଇଯାଉଥିବା କ୍ଷଣାପଡ଼ିଛି ଏଥିଲାଗି ଗଠିତ କେନ୍ଦ୍ରୀୟ କମିଟିର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ଏହି ଦୁଇ ଅଧିକାରୀ ରାଷ୍ଟ୍ରପତିଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି ତେବେ କମିଟି ଖୁବ୍ ଶୀଘ୍ର ତାର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବା ସହ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ ବୋଲି ଶ୍ରୀ ଭୂଷଣ କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଏଲୁର୍ରେ ଏବେ ଏହି ସଂକ୍ରମଣ ହ୍ରାସ ପାଇଛି ଏବଂ ଗତକାଲି ମାତ୍ର ଦୁଇ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା କ୍ଷଣାପଡ଼ିଛି ପରିସ୍ଥିତି ଉପରେ ନଜର ରଖିବା ସହ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବାଙ୍ଗଲାଦେଶ ତୁଳା ଆମଦାନୀ କ୍ଷେତ୍ରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି